ଦେଶର ଅର୍ଥନୀତିକୁ ଅଭିବୃଦ୍ଧି ପଥରେ ଆଗେଇ ନେବା ହେଉଛି ଜାତୀୟ ବୈଷୟିକ ଞ୍ଜାନ ଦିବସ ପାଳନର ମୂଳଲକ୍ଷ୍ୟ

କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ଞ୍ଜାନ ମନ୍ତ୍ରଶାଳୟ ତିରୁଚିରାପଲ୍ଲୀ ଏନ୍ଆଇଟିକୁ ଏହି ସୁପର କମ୍ପ୍ୟୁଟର ମଫ୍ଟୁର କରିଛି ଏଥିସହିତ ଏହି ପ୍ରମୁଖ ଇଞ୍ଜିନିୟରି ଅନୁଷ୍ଠାନ ଭାରତ ସରକାରଙ୍କ ନ୍ୟାସନାଲ୍ ସୁପର୍ କମ୍ପ୍ୟୁଟିଙ୍ଗ୍ ମିଶନ ଏନ୍ଏସ୍ଏମ୍ ର ଏକ ଅଶ ଭାବେ ଘୋଷିତ ହୋଇଛି ଇଞ୍ଜିନିୟର୍ଟି ଓ ବୈଷୟିକ ଜ୍ଞାନ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଚକ୍ଷମତାସଂପନ୍ନ କମ୍ପ୍ୟୁଟିଂ ସୁବିଧା ଯୋଗାଇ କ୍ଷମତାପନ୍ନ କରିବା ଉଦ୍ଦେଶ୍ୟରେ ଏନ୍ଏସ୍ଏମ୍ ଆରମ୍ଭ କରାଯାଇଛି ପ୍ରେଜ୍ ଗ୍ରିଟିନ୍ସ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ବୈଷୟିକ ଜ୍ଞାନ ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଦେଶକୁ ଆତ୍ମନିର୍ଭରଶୀଳ କରାଇବାରେ ବୈଜ୍ଞାନିକମାନଙ୍କର ଭୂମିକାକୁ ସେ ପ୍ରଶଂସା କରିଛନ୍ତି ସାମୃହିକ ବିକାଶ ଲାଗି ବିଜ୍ଞାନ ଓ ବୈଷୟିକ ଜ୍ଞାନର ମୁଖ୍ୟଭୂମିକା ବିଷୟରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ମିଶି ଭାରତୀୟ ବୈଜ୍ଞାନିକମାନେ ଚଳେଉଥିବା ଉଦ୍ୟମକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ବୈଷୟିକ ଞ୍ଜାନ ଦିବସ ଅବସରରେ ବୈଜ୍ଞାନିକ ସଂପ୍ରଦାୟର ଭୂମିକାର ଭୟସୀ ପ୍ରଶଂସା କରିଛନ୍ତି

ବୈଜ୍ଞାନିକମାନେ ସେମାନଙ୍କର ଗବେଷଣା ଓ ଉଭାବନ ମାଧ୍ୟମରେ ଲୋକମାନଙ୍କ ଜୀବନଶୈଳୀରେ ଅଭୃତପୂର୍ବ ଉନ୍ନତି ଆଣିପାରିଥିବାର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି

ଏହା ମଧ୍ୟ ସେତେବେଳେ ଦେଶର ଦୃଢ଼ ନେତୃତ୍ୱର ପ୍ରମାଣ ଦେଇଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ର ମୁକାବିଲାରେ ବୈଷୟିକ ଜ୍ଞାନ ସର୍ବାଧିକ ସହାୟତା କରୁଛି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାପାଇଁ ସମ୍ମୁଖରେ ରହି କାର୍ଯ୍ୟ କରୁଥିବା ସମସ୍ତ ପେଷାଦାରମାନଙ୍କୁ ସେ ଧନ୍ୟବାଦ କ୍ଷଣାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ବୈଷୟିକ ଜ୍ଞାନ ସହାୟତାରେ ଆମେ ଏକ ସ୍କୁସ୍ଥ ତଥା ଉତ୍ତମ ବିଶ୍ୱ ଗଠନ କରିବାକୁ ଲକ୍ଷ୍ୟ ରଖିବା ଉଚିତ ଭିପି ସାଇଣ୍ଟିଷ୍ଟ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଲୋକମାନଙ୍କୁ ସୁହାଇବା ଭଳି ଶସ୍ତା ମୂଲ୍ୟର ସମାଧାନ ବାହାର କରିବାକୁ ବୈଜ୍ଞାନିକମାନଙ୍କ ଅନ୍ତରୋଧ କରିଛନ୍ତି ସର୍ବସାଧାରଣଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ଉପରାଷ୍ଟ୍ରପତି ସେମାନଙ୍କ କହିଛନ୍ତି

ଜାବଡେକର ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାୱଡେକର ଜାତୀୟ ବୈଷୟିକ ଜ୍ଞାନ ଦିବସ ଅବସରରେ ଦେଶର ବୈଜ୍ଞାନିକ ଇଂଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ଟ୍ପିଟ୍ ବାର୍ତ୍ତାରେ ଶ୍ରୀ ଜାୱଡେକର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କୁ ସ୍ମରଣ କରି ତାଙ୍କୁ ଜଣେ ମହାନ ନେତା ଭାବେ ଅଭିହିତ କରିବା ସହ ପୋଖରାନ ପରମାଣୁ ପରୀକ୍ଷଣ ଯୋଗୁଁ ଭାରତ ଉପରେ ଯେଉଁ ଆନ୍ତର୍ଜାତିକ କଟକଣା ଲାଗୁ କରାଯାଇଥିବା ସତ୍ତ୍ୱେ ସେ ପ୍ରଗତି ପଥରେ ଆଗେଇ ନେଇଥିଲେ ବୋଲି କହିଛନ୍ତି ବନ୍ଦେ ଭାରତ ମିଶନ ବନ୍ଦେ ଭାରତ ମିଶନ ଅଧୀନରେ ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନଟି ଆସି ଆଜି ସକାଳେ ହାଇଦ୍ରାବାଦରେ ଅବତରଣ କରିଛି

ରିକଭରି ରେଟ୍ କରୋନା ଭୂତାଣୁରୁ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି

ଏହି ନମୁନାଗୁଡ଼ିକୁ ଉଭୟ ସରକାରୀ ଓ ବେସରକାରୀ ଗବେଷଣାଗାରଗୁଡ଼ିକରେ ପରୀକ୍ଷା କରାଯାଇଛି

ଇତିମଧ୍ୟରେ ଆଇସିଏମ୍ଆର୍ କୋଭିଡ୍ ନାଇଷ୍ଟିନ୍ ପାଇଁ ଏହାର ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ଜାରି ରଖିଛି

ହୋମ୍ ସେକ୍ରେଟାରୀ ଷ୍ଟେଟ୍ ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ରାଜ୍ୟଗୁଡ଼ିକର ମୁଖ୍ୟସଚିବମାନଙ୍କ ପାଖକୁ ଚିଠି ଲେଖି ବିଭିନ୍ନ ବସ୍ ଓ ଶ୍ରମିକ ସ୍ବେଶାଲ୍ ଟ୍ରେନଗୁଡ଼ିକରେ ଯାତ୍ରା କରୁଥିବା ସ୍ଥାନାନ୍ତରିତ ଶ୍ରମିକମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ କହିଛନ୍ତି କ୍ୟାବିନେଟ୍ ସଚିବଙ୍କର ରାଜ୍ୟଗୁଡ଼ିକର ମୁଖ୍ୟସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ହୋଇଥିବା ବୈଠକ ବିଷୟରେ ଉଲ୍ଲେଖ କରି ଶ୍ରୀ ଭାଲ୍ଲା କହିଛନ୍ତି ସ୍ଥାନାନ୍ତରିତ ଶ୍ରମିକ ମାନେ ସଡ଼କ ଓ ରେଳ ଲାଇନ୍ ଉପରେ ପାଦରେ ଚାଲିକରି ସେମାନଙ୍କ ଗୃହ ଅଭିମୁଖେ ଯାତ୍ କରିବା ଏକ ଚିନ୍ତାଜନକ ବିଷୟ କେନ୍ଦ୍ର ସରକାର ସେହିଭଳି ଶମିକମାନଙ୍କୁ ସେମାନଙ୍କର ନିଜ ନିଜ ରାଜ୍ୟରେ ପହଞ୍ଚାଇ ପାଇଁ ବସ୍ ଓ ଶ୍ରମିକ ସ୍ୱେଶାଲ୍ ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରୁଥିବା ବିଷୟ ଦର୍ଶାଇ ସେହି ଶ୍ରମିକମାନେ ଯେପରି ସଡ଼କରେ କିମ୍ବା ରେଳଲାଇନରେ ପାଦରେ ଚାଲି ସେମାନଙ୍କର ଘରକୁ ନ ଯାଆନ୍ତି ତାହା ନିଶ୍ଚିତ କରିବାକୁ ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ଅନୁରୋଧ କରିଛନ୍ତି ସ୍ୱରାଷ୍ଟ୍ରସଚିବ ପୁଣି କହିଛନ୍ତି ଯେଉଁଯେଉଁ ସ୍ଥାନରେ ଏଭଳି ଶ୍ରମିକମାନେ ସଡ଼କରେ କିମ୍ବା ଚାଲିକରି ଚାଉଥିବାର ଦେଖିବାକୁ ମିଳିବ ତୁରନ୍ତ ସେମାନଙ୍କୁ ବୁଝାସୁଝା କରି ନିକଟସ୍ଥ ଆଶ୍ରୟଗୃହକୁ ନିଆଯିବା ଆବଶ୍ୟକ ଏଭଳି ସ୍ଥାନାନ୍ତରିତ ଶ୍ରମିକମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଣକୁ ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ସେମାନେ ଯେପରି ଶ୍ରମିକ ସ୍ୱେଶାଲ୍ ଟ୍ରେନ୍ ଓ ବସ୍ ଦ୍ୱାରା ନିଜ ନିଜର ଘରେ ପହଞ୍ଚପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯାଇଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନେ ଅଧିକ ସଂଖ୍ୟାରେ ଶ୍ରମିକ ସ୍କେଶାଲ୍ ଟ୍ରେନ୍ ଚଳାଚଳ ଦିଗରେ ସହଯୋଗ କରିବାକୁ ସେମାନଙ୍କୁ କହିଛନ୍ତି ଚିକିତ୍ସା କ୍ଷେତ୍ରର ପେଶାଦାର ଡାକ୍ତର ନର୍ସ ଚିକିତ୍ସା ସହାୟକ କର୍ମଚାରୀ ସଫେଇ କର୍ମଚାରୀ ଓ ଆମ୍ଭୁଲାନ୍ସଗୁଡ଼ିକର ରାଜ୍ୟରାଜ୍ୟ ମଧ୍ୟରେ ସହଜରେ ଚଳାଚଳ ପ୍ରତି ଶ୍ରୀ ଭାଲ୍ଲା ଗୁରୁତ୍ୱାରୋପ କରିଛନ୍ତି କିଛି ରାଜ୍ୟ ବେସରକାରୀ କ୍ଲିନିକ୍ ଓ ନର୍ସିଂହୋମ୍ ଖୋଲିବାକୁ ଦେଉନଥିବାରୁ ଏ ସଂପର୍କରେ ସେ ଚିନ୍ତା ପ୍ରକଟ କରିଛନ୍ତି ଏଭଳି ବେସରକାରୀ ନର୍ସିଂହୋମ୍ ଓ ହସ୍କିଟାଲଗୁଡ଼ିକୁ ନିର୍ବିଘ୍ନରେ କାର୍ଯ୍ୟ କରିବାକୁ ଦିଆଯିବା ପାଇଁ ସେ ଅନୁରୋଧ କରିଛନ୍ତି ଏକ୍ନପର୍ଟ୍ ସ୍ୱିକ୍ ଆକାଶବାଣୀର ଏକୁପର୍ଟ ସ୍ୱିକ୍ କାର୍ଯ୍ୟକ୍ରମରେ କୋଭିଡ୍ ନାଇଷ୍ଟିନ୍ରେ ଆମେ ବିଶେଷଜ୍ଞମାନଙ୍କର ମତାମତକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରୁଛୁ ଆମର ଏହି କାର୍ଯ୍ୟକ୍ରମ ଅନୁସାରେ ଏମ୍ସର ରିଉମାଟୋଲୋକି ବିଭାଗ ମୁଖ୍ୟ ଡକ୍ର ହୁମା କୁମାର ଲୋକମାନଙ୍କୁ ଶାରୀରିକ ଦୂରତା ବକାୟ ରଖିବା ହାତକୁ ସଫା ରଖିବା ଓ କାଶ ସମୟରେ ଆବଶ୍ୟକ ପ୍ରତିକାରମ୍ଭଳକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ୍ ଅଫ ଇଣ୍ଡିଆ ସଭାପତି ଡକ୍କର କେ ଶ୍ରୀନାଥ ରେଡ୍ଡୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ଭାରତ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭଲ ସ୍ଥିତିରେ ରହିଛି ଓ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ସୁଫଳ ଆମକୁ ଦେଖିବାକୁ ମିଳୁଛି

ନିରବ ମୋଦି ବିରୁଦ୍ଧରେ କଳାଧନ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଭିଡ ନାଇଷ୍ଟିନ୍ ପାଇଁ କଟକଣା ଲାଗୁ କରାଯାଇଥିବାରୁ ନିରବ ମୋଦିଙ୍କର ଶୁଣାଣି ଅନ୍ଲାଇନ୍ ଜରିଆରେ ହେବ

ଗତବର୍ଷ ମାର୍ଚ୍ଚ ମାସରେ ତାଙ୍କୁ ଗିରଫ କରାଯାଇଥିଲା ତାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର କରାଯିବାର ଥିଲା କିନ୍ତୁ କୋଭିଡ୍ କଟକଣା ଲାଗୁ ଦୃଷ୍ଟିରୁ ଡିଷ୍ଟ୍ରିକ୍ ଜଜ୍ ସାମୁଏଲ୍ ଗୁଜି ଏଭଳି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛନ୍ତି ଭିଡିଓ ଲିଙ୍କ୍ ମାଧ୍ୟମରେ ତାଙ୍କର ବିଚାର କରାଯିବାକୁ ନିଷ୍ପଭି ନିଆଯାଇଛି